ପିଏମ୍ ଶ୍ରୀଲଙ୍କା ଶ୍ରୀଲଙ୍କା ସରକାର ମର୍ଯ୍ୟାଦା ଶାନ୍ତି ନ୍ୟାୟ ଓ ସମାନତା ପ୍ରଦାନ ପୂର୍ବକ ସେଠାକାର ତାମିଲ ସଂପ୍ରଦାୟର ଆଶା ଆକାଂକ୍ଷା ପ୍ରରଣ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପ୍ରକାଶ କରିଛନ୍ତି ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ ରାଜପକ୍ଷଙ୍କ ସହ ଆଲୋଚନା ପରେ ଗତକାଲି ଶ୍ରୀ ମୋଦିଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ ଭାରତ ସର୍ବଦା ଶ୍ରୀଲଙ୍କାର ସ୍ଥିରତା ନିରାପତ୍ତା ଓ ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦେଇଆସିଛି ଶ୍ରୀଲଙ୍କା ସହ ସମଗ୍ର ଭାରତ ମହାସାଗରରେ ଥିବା ରାଷ୍ଟ୍ରଗୁଡ଼ିକର ବିକାଶ ଓ ନିରାପତ୍ତା ଉପରେ ଭାରତ ଅଗ୍ରାଧିକାର ଦିଏ ଆତଙ୍କବାଦର ମିଳିତ ମୁକାବିଲା ପାଇଁ ଭାରତ ଓ ଶ୍ରୀଲଙ୍କା ସଂପର୍କ ଅଧିକ ନିବିଡ଼ କରିବାକୁ ନେଇଥିବା ନିଷ୍କତ୍ତି ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ମୋଦି କହିଚ୍ଛନ୍ତି ସରକାରୀ ଭାବେ ଜାରି ପ୍ରେସ୍ ଇସ୍ତାହାର ଅନୁସାରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଶାନ୍ତି ସ୍ଥିରତା ଓ ବିକାଶ ଗୁରୁତ୍ୱ ପାଇଛି ଏଥିରେ ଉଭୟ ଦେଶ ପରସ୍କରକୁ ସାହାଯ୍ୟ କରିବାକୁ ରାଜି ହୋଇଛନ୍ତି ମହ୍ୟଜୀବୀମାନଙ୍କ ପ୍ରସଙ୍ଗରେ ଉଭୟ ଦେଶ ମାନବିକତାକୁ ଅଗ୍ରାଧିକାର ଦେବାକୁ ରାଜି ହୋଇଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରେ ଶ୍ରୀ ମୋଦିଙ୍କ 'ପଡ଼ୋଶୀ ପ୍ରଥମ' ନୀତିକୁ ସ୍ୱାଗତ କରାଯାଇଛି ଶ୍ରୀ ରାଜପକ୍ଷ ଏକ ପାଞ୍ଚଦିନିଆ ଭାରତ ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଡକୁର ଏସ୍ ଜୟଶଙ୍କର ଭାରତ ଗସ୍ତରେ ଆସିଥିବା ଏହି ପ୍ରତିନିଧି ଦଳ ସହ ଆଲୋଚନା କରି ଭାରତର ପ୍ରଗତି ବିକାଶ ଓ ନିରାପତ୍ତାରେ ଶ୍ରୀଲଙ୍କା ଏକ ସହଭାଗୀ ରାଷ୍ଟ୍ର ବୋଲି ମତବ୍ୟକ୍ତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଓ ତାଙ୍କ ପ୍ରତିନିଧି ଦଳ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିଥିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କର ଦେଶର ଐତିହାସିକ ଧାମିକ ସ୍ଥଳ ବାରାଣାସୀ ସାରନାଥ ବୋଧଗୟା ଓ ତିରୁପତି ଆଦି ସ୍ଥାନକୁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶ୍ରୀ ରାଜପକ୍ଷେଙ୍କର ଏହା ପ୍ରଥମ ବିଦେଶ ଗସ୍ତ ସିକେଆଇ ମେଡିଏସନ୍ ଭାରତର ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେ ଯେକୌଣସି ବିବାଦର ମଧ୍ୟସ୍ଥତା ମାଧ୍ୟମରେ ପ୍ରାକ୍ ସମାଧାନକୁ ବାଧ୍ୟତାମୂଳକ କରିବାପାଇଁ ବ୍ୟାପକ ଆଇନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନଦ୍ୱାରା ଅଦାଲତର ସମୟ ବଞ୍ଚବ ଏବଂ ମଧ୍ୟସ୍ଥିମାନଙ୍କର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଅର୍ବିଟ୍ରେସନ ଆଇସିଏ ଏବଂ ଭାରତୀୟ ଶିଳ୍ପ ବଶିକ ସଂଘ ଫିକିଦ୍ୱାରା ଆୟୋଜିତ ତୃତୀୟ ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ କଷ୍ଟିସ୍ ବୋବ୍ଡେ ଏହା କହିଛନ୍ତି ଏଭଳି ଆଇନ ପ୍ରସ୍ତୁତ କରିବାପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ ବୋଲି ସେ ମତ ଦେଇଛନ୍ତି ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନକୁ ଏକ ବହୁତ ବଡ଼ ଗୋଷ୍ଠୀ ପସନ୍ଦ କର୍ଛନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି ତେଣୁ ମଧ୍ୟସ୍ଥତା ଆଇନକୁ ବ୍ୟାପକ କରିବା ସହ ସରଳୀକରଣ କରାଗଲେ କମ୍ ଖର୍ଚ୍ଚରେ ମାମଲାର ଦ୍ରତ ସମାଧାନ ହୋଇପାରିବ ଭାରତର ବାଣିଜ୍ୟିକ ତଥା ସାମାଜିକ ଜୀବନରେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ନେଟ୍ୱର୍କ ବେଶ୍ ଗଭୀରତାର ସହ ଜଡିତ ବୋଲି ସେ କହିଛନ୍ତି

ଜାତୀୟ ଆଇନ ସେବା ପ୍ରାଧିକରଣ ଏନ୍ଏଲ୍ଏସ୍ଏ ଅଧୀନରେ ଏହି ଲୋକ ଅଦାଲତ ଅନ୍ରଷ୍ଠିତ ହୋଇଥିଲା

ଜନ୍ମୁ କାଶ୍ମୀର ଭିତ୍ତିଭୂମି ବିକାଶ ଅର୍ଥ ନିଗମର ଆର୍ଥକ ସହାୟତାରେ ଏହି ପ୍ରକଳ୍ପଗ୍ରଡ଼ିକ୍ କାର୍ଯ୍ୟକାରୀ କରାଯିବ

ଏହି ଗସ୍ତକାଳରେ ସେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ୍କୁ ସହ ଦ୍ୱିପକ୍ଷୀୟ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା କରିବେ ସେ ମଧ୍ୟ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବେ ଭିଏତ୍ନାମ୍ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ବୁଧବାର ଦିନ ଭାରତ ଏବଂ ଭିଏତ୍ନାମ୍ ମଧ୍ୟରେ ସିଧାସଳଖ ବିମାନସେବା ନେଇ ଘୋଷଣା କରାଯିବ ଗୁରୁବାର ଦିନ ଭିଏତ୍ନାମ୍ ଉପରାଷ୍ଟ୍ରପତି ବୋଧଗୟା ଗସ୍ତ କରିବେ ଆମ ସମ୍ବାଦଦାତା ଜଣାଇଛନ୍ତି ଭାରତ ଭିଏତ୍ନାମ ମଧ୍ୟରେ ସାଂସ୍କୃତିକ ଐତିହାସିକ ଏବଂ ପ୍ରାଚୀନ ସଭ୍ୟତାକାଳରୁ ସୁଦୃଢ଼ ସମ୍ପର୍କ ରହିଆସିଛି ଯାହାକି ପାରସ୍କରିକ ବୁଝାମଣା ଏବଂ ବିଶ୍ୱାସ ଉପରେ ପର୍ଯ୍ୟବସିତ ସେହିପରି ଆଞ୍ଚଳିକ ସହଯୋଗ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ସୁସମ୍ପର୍କ ରହିଆସିଛି

ସେମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ

ସେହିଭଳି ଆକାଶପଥ ବ୍ୟତୀତ ଜଳ ଓ ସ୍ଥଳପଥରେ ମଧ୍ୟ ଏହି ବର୍ଗର କୌଣସି ବିଦେଶୀ ନାଗରିକଙ୍କୁ ଭାରତ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ନେପାଳ ଭୁଟାନ ବାଂଲାଦେଶ ଓ ମିଆଁମାର ସୀମାନ୍ତ ଦେଇ ଭାରତକୁ ଥିବା ପ୍ରବେଶପଥକୁ ମଧ୍ୟ ଏଥିପାଇଁ ବନ୍ଦ କରାଯାଇଛି ଏହାଛଡ଼ା ସବୁ ବନ୍ଦରରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ତେବେ ବିମାନ କର୍ମଚାରୀ ବିଶେଷକରି ଯେଉଁ ବିମାନ କର୍ମଚାରୀମାନେ ଚୀନ ଏବଂ ଅନ୍ୟାନ୍ୟ ଦେଶର୍ ଆସ୍କଚ୍ଚନ୍ତି ସେମାନଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ ନାହିଁ ଭାରତୀୟ ଏୟାର ଲାଇନ୍ଗୁଡ଼ିକ ମଧ୍ୟରୁ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଇତିମଧ୍ୟରେ ଚୀନ୍କୁ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦ୍ଦାନ ଗତକାଲି ଦେଶରେ କରୋନା ଭୂତାଣୁ ସଂକ୍ରମଣ ଓ ତାହାର ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ଏନେଇ ସଚେତନତା ସୃଷ୍ଟି ଏବଂ ତାହାର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସେ ଆଲୋଚନା କରିଛନ୍ତି ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ହଙ୍ଗ୍କଙ୍ଗ୍ ଏବଂ ଚୀନ୍ରୁ ଆସୁଥିବା ବିମାନ ଯାତ୍ରୀଙ୍କର ସାର୍ବଜନୀନ ସ୍କ୍ରିନିଂ କରାଯାଉଛି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏନେଇ ସତର୍କ ସୂଚନା କାରି କରାଯିବା ସହ ଆବଶ୍ୟକ ସରଞ୍ଜାମ ମହକୁଦ୍ କରି ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି

କିନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କରୋନା ଭୂତାଣୁ ନ ଥିବା ଜଣାପଡ଼ିଛି ନାଗାଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ପାଙ୍ଗ୍ୟୁ ଫୋମ୍ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇ ନାହିଁ ଗତକାଲି ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ ସମୟରେ ସେ ଏହି ସୂଚନା ଦେଇଛନ୍ତି ସେହିପରି ଆସାମରେ କାତୀୟ ସ୍ୱାସ୍ଥ୍ୟ ମିଶନ୍ର ନିର୍ଦ୍ଦେଶକ ଡକ୍ଟର ଏସ୍ ଲକ୍ଷ୍ମଣନ୍ କହିଛନ୍ତି ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଜନିତ ରିପୋର୍ଟ ମିଳି ନାହିଁ